ଇସ୍ରୋ ବୈଜ୍ଞାନିକମାନଙ୍କର ପ୍ରଶଂସା କରି କୌଣସି ଦୃଷ୍ଟିରୁ ଏହା ଏକ ଛୋଟ ସଫଳତା ନୁହେଁ ବୋଲି ସେ କହିଛନ୍ତି

ଲ୍ୟାଣର୍ ବିକ୍ରମ ଚନ୍ଦ୍ରପୂଷ୍ଠରେ ଅବତରଣ କରିବାର ଅଳ୍ପ ସମୟ ପୂର୍ବରୁ ଏହା ସହ ସମ୍ପର୍କ ବିଚ୍ଛିନ୍ନ ହେବାର ମାତ୍ର କିଛି ଘକ୍ଷା ପରେ ଇସ୍ରୋରୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବିଫଳତା ପରେ ପରାଜୟ ସ୍ୱୀକାର କରିବା ଭାରତୀୟମାନଙ୍କ ରକ୍ତରେ ନାହିଁ ଭାରତର ଗୌରବମୟ ଇତିହାସରୁ ଆମକୁ ଏଭଳି ଅନେକ ମୁହ୍ର୍ତ୍ତଗୁଡ଼ିକ ବିଷୟରେ ଜଣାପଡ଼ିବ ଯେଉଁଥିରେ ଭାରତର ଜନସାଧାରଣ କେବେ ସେମାନଙ୍କର ଉଦ୍ୟମର୍ ଓହରି ଯାଇ ନ ଥିବାର ଦୂଷ୍କାନ୍ତମାନ ରହିଛି ପରିସ୍ଥିତିକୁ ପରୀକ୍ଷା ନିରୀକ୍ଷା କରିବା ପରେ ଭାରତ ପ୍ରନର୍ବାର ତା'ର ଲକ୍ଷ୍ୟପଥରେ ଅଗ୍ରସର ହେବ ବୋଲି ସେ ଜୋର୍ ଦେଇ କହିଛନ୍ତି ପ୍ରଧାନମନ୍ତୀ କହିଛନ୍ତି ଆମକୁ ଆହୁରି ଅନେକ କାର୍ଯ୍ୟ କରି ଦେଖାଇବାକୁ ବାକି ରହିଥିବା ବିଷୟରେ ଦେଶବାସୀ ବେଶ୍ ଅବଗତ ଅଛନ୍ତି ସେ କହିଛନ୍ତି ଯେତେବେଳେ ମହାକାଶ କାର୍ଯ୍ୟକ୍ରମ ପ୍ରସଙ୍ଗ କଥା ଉଠିବ ସେତେବେଳେ ଆମପାଇଁ ଆଗକୁ ଆହୁରି ଅନେକ କାର୍ଯ୍ୟ କରି ଦେଖାଇବାକୁ ପଡ଼ିବ ମହାକାଶ ବିଜ୍ଞାନୀମାନଙ୍କର ଅକ୍ଲାନ୍ତ ଉଦ୍ୟମର ସେ ଭ୍ୟସୀ ପ୍ରଶଂସା କରିଛନ୍ତି

ଲ୍ୟାଣ୍ଡର୍ ଧୀରେ ଧୀରେ ଚନ୍ଦ୍ରର ନିକଟବର୍ତ୍ତୀ ହେଉଥିଲା ଓ ନିର୍ଦ୍ଧାରିତ ବେଗରେ ଏହା ଚନ୍ଦ୍ରଆଡ଼କୁ ଗତି କରୁଥିଲା

ଲ୍ୟାଶ୍ଡର୍ର ପରବର୍ତ୍ତୀ କାର୍ଯ୍ୟକଳାପ ବିଷୟରେ ଇସ୍ରୋ ପକ୍ଷର୍ ଏକ ବିବୃତ୍ତି ଜାରି କରାଯାଇ କୃହାଯାଇଛି ଲ୍ୟାଣ୍ଡର୍ ସହ ଯୋଗାଯୋଗ ବିଚ୍ଛିନ୍ ହେବାର କାରଣ ବିଷୟରେ ଜାଣିବାପାଇଁ ତଥ୍ୟଗ୍ରଡ଼ିକ୍ ବିଶ୍ରେଷଣ କରାଯାଉଛି ପୂର୍ବରୁ ଇସ୍ରୋ ଚେୟାର୍ମ୍ୟାନ୍ କେ ଶିବମ୍ ଲ୍ୟାଣ୍ଡର୍ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବିଷୟକୁ ନିଶ୍ଚିତ କରିସାରିଥିଲେ ବୈଜ୍ଞାନିକମାନଙ୍କ ଗହଣରେ ସେତେବେଳେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ସେମାନଙ୍କର କଠିନ ପରିଶ୍ରମ ପାଇଁ ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଥିଲେ ଇସ୍ରୋ ବୈଜ୍ଞାନିକମାନଙ୍କର ପ୍ରଶଂସା କରି ସେ କହିଥିଲେ ଏହା କୌଣସି ଦୃଷ୍ଟିର୍ ଏକ ଛୋଟ ସଫଳତା ନ୍ରହେଁ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କଂଗ୍ରେସ ନେତା ରାହ୍ୱଲ ଗାନ୍ଧି ଓ ବହୁଜନ ସମାଜ ପାର୍ଟି ନେତା ମାୟାବତୀ ଇସ୍ରୋର ବୈଜ୍ଞାନିକମାନଙ୍କୁ ସେମାନଙ୍କର ଅକ୍ଲାନ୍ତ ପରିଶ୍ରମପାଇଁ ଅଭିନନ୍ଦନ ଜଣାଇଛନ୍ତି ଭାରତୀୟ କ୍ରିକେଟ୍ ଦଳର କ୍ୟାପ୍ଟେନ୍ ବିରାଟ କୋହଲୀ ପୂର୍ବତନ କ୍ରିକେଟ୍ ଖେଳାଳି ତଥା ସାଂସଦ ଗୌତମ ଗମ୍ଭୀର ବୀରେନ୍ଦ୍ର ସେହୱାଗ୍ କୁସ୍ତି ପ୍ରତିଯୋଗୀ ଗୀତା ଫୋଗଟ୍ ଓ ଯୋଗେଶ୍ୱର ଦତ୍ତଙ୍କ ଭଳି କ୍ରୀଡ଼ାବିତ୍ମାନେ ମଧ୍ୟ ଇସ୍ରୋ ବୈଜ୍ଞାନିକମାମାନଙ୍କର ଉଦ୍ୟମର ଭ୍ୟସୀ ପ୍ରଶଂସା କରିଛନ୍ତି ପିଏମ୍ ମହାରାଷ୍ଟ୍ର ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ କୌଣସି ପ୍ଲାଷ୍ଟିକ୍ ନିର୍ମିତ ପଦାର୍ଥ ଯେପରି ସମୁଦ୍ର ମଧ୍ୟକୁ ପ୍ରବେଶ ନ କରିବ ତାହା ନିର୍ଚ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ସେ କହିଛନ୍ତି ଆମେ ଯେତେବେଳେ ଗଣପତିଙ୍କୁ ବିସର୍ଜନ କରୁଛେ ସେତେବେଳେ ଅନେକ ପ୍ଲାଷ୍ଟିକ୍ ନିର୍ମିତ ପଦାର୍ଥ ସମୁଦ୍ର ମଧ୍ୟକୁ ଚାଲିଯାଉଛି ତେଣୁ ଆମକୁ ଏସବୁକୁ ରୋକିବା ସହ ଆମର ଜଳସମ୍ପଦକୁ ସ୍ୱରକ୍ଷିତ ରଖିବାକୁ ହେବ

ତାହା ମଧ୍ୟରୁ ମୁମ୍ବାଇ ଓ ମହାରାଷ୍ଟ୍ର ପାଇଁ ଅଧିକ ଅର୍ଥ ରଖାଯିବ ମୁମ୍ୟାଇରେ କିଛି ପ୍ରକ୍ସକ୍ର ଉଦ୍ଘାଟନ କରିବା ଅବସରରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

ଅର୍ଥନୈତିକ ବ୍ୟାପାର ସଚିବ ଏହି ଟାସ୍କ ଫୋର୍ସର ମୁଖ୍ୟ ରହିବେ ଚଳିତ ଆର୍ଥକ ବର୍ଷରେ ବୈଷୟିକ ଓ ଅର୍ଥନୈତିକ ଦୃଷ୍ଟିରୁ ଉପଯୋଗୀ ମୌଳିକତାଞ୍ଚା ପ୍ରକବ୍ଧଗୁଡ଼ିକୁ ଏହି ଟାସ୍କ ଫୋର୍ସ ଚିହ୍ରଟ କରିବ

ସେ କହିଛନ୍ତି ଏହି ଗସ୍ତ ଜଳବାୟୁ ପରିବର୍ତ୍ତନ ସବୁଜ ପ୍ରଯୁକ୍ତି ବିଦ୍ୟା ଭୂତାପଜ୍ଞ ଶକ୍ତି ସଂସ୍କୃତି ପର୍ଯ୍ୟଟନ ଓ କୃଷି କ୍ଷେତ୍ରରେ ପାରସ୍କରିକ ବୁଝାମଣାକୁ ପରିବ୍ୟାପ୍ତ କରିବ ରାଷ୍ଟ୍ରପତି ଆଇସ୍ଲ୍ୟାଣ୍ଡ୍ ଓ ସ୍ୱିଜରଲ୍ୟାଣ୍ଡରେ ସେହି ଦୁଇ ଦେଶର ବିଶ୍ୱବିଦ୍ୟାଳୟର ଯୁବପିଢ଼ିକୁ ଉଦ୍ବୋଧନ ଦେବେ

ରାଷ୍ଟ୍ରପତିଙ୍କ ସହିତ ଯାତ୍ରା କର୍ଥିବା ବ୍ୟବସାୟ ପ୍ରତିନିଧି ଦଳ ସେହିସବୁ ଦେଶର ପ୍ରତିପକ୍ଷଙ୍କ ସହ ବାଣିଜ୍ୟିକ ପ୍ରସଙ୍ଗ ଉପରେ ବିଚାର ଆଲୋଚନା କରିବେ

ପୁଳିସ୍ କହିଛି ଅଜ୍ଞାତ ସନ୍ତାସବାଦୀମାନେ ଏହି ଆକ୍ରମଣ କରିଛନ୍ତି ସନ୍ତାସବାଦୀମାନେ ସେହି ଲେକମାନେ ଥିବା ଘର ଭିତରେ ପଶିଯାଇ ଗୁଳି ଚଳାଇଥିବାର ପୁଲିସ୍ କହିଛି ଆହତ ଲୋକମାନେ ଫଳବଗିଚାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ

ସେନାବାହିନୀ ଅଫିସରମାନଙ୍କ କହିବା ଅନୁସାରେ ଗତକାଲି ଲାମ୍ ଅଞ୍ଚଳରେ ପାକିସ୍ତାନୀ ଘାଟିଗୁଡ଼ିକ ପଟରୁ ପ୍ରତିବାଦର ସ୍ୱର ଶୁଣାଯାଇଥିଲା

ସେମାନଙ୍କୁ ଘଉଡେଇବାପାଇଁ ସେନାବାହିନୀକୁ ରହି ରହି ଗୁଳିଚାଳନା କରିବାକୁ ପଡ଼ିଥିଲା ସେନାବାହିନୀ କହିଛି କମ୍ମୁ କାଶ୍ମୀରରେ ନିୟନ୍ତ୍ରଣ ରେଖା ପାର କରିବାକୁ ପାକିସ୍ତାନ ସାଧାରଣ ଲୋକମାନଙ୍କୁ ଉସ୍କାଉଛି ସାଧାରଣ ଲୋକଙ୍କର ମୃତ୍ୟୁ ଘଟିବାକୁ ନ ଦେବାପାଇଁ ସେନାବାହିନୀ ସଂଯମ ରକ୍ଷା କରି ପଦକ୍ଷେପ ନେଉଥିବାର ଜଣାଇଛି

ଏହି ରୌପ୍ୟ ପଦକ ହାସଲ କରିବା ଫଳରେ ଜୈନ୍ ଆସନ୍ତା ଅକ୍ଟୋବର ମାସରେ ପୋଲାଣ୍ଡ୍ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ କ୍ୟାଡେଟ୍ ଚ୍ୟାଲେଞ୍ ବ୍ୟାଡ୍ମିଣ୍ଟନ୍ ଚାମ୍ପିୟନ୍ସିପ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ୟୁଏସ୍ ଓପନ୍ ୟୁଏସ୍ ଓପନ ମହିଳା ସିଙ୍ଗଲ୍ସ୍ ଫାଇନାଲ୍ରେ ସେରେନା ୱିଲିୟମ୍ସ୍ ଓ ବିୟଙ୍କା ଆଶ୍ରେସ୍କୁଙ୍କ ମଧ୍ୟରେ ଆସନ୍ତାକାଲି ଅପରାହୁ ସାଢ଼େ ଗୋଟାଏବେଳେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ

ୟୁଏସ୍ ଓପନ୍ ଫାଇନାଲ୍ରେ ପହଞ୍ଚବାରେ ସେ ହେଉଛନ୍ତି ପ୍ରଥମ କାନାଡା ମହିଳା

ଇଣ୍ଡିଆ ନେପାଳ ନେପାଳରେ ଭାରତର ରାଷ୍ଟ୍ରଦୃତ ମନ୍ଜୀଭ୍ ସିଂହ ପୁରି ଆଜି କାଠମାଣ୍ଟୁରେ କୋଟେଶ୍ୱର ବହୁମୁଖୀ କଲେଜ୍ କ୍ୟାମ୍ପସ୍ର ଉଦ୍ଘାଟନ କରିଛନ୍ତି